ଏବଂ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଓ ଭିଡ଼ିଓକନ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକଙ୍କ ବାସଭବନରେ ଖାନତଲାସୀ କର୍ତ୍ଥି ଆଇଏଏଫ୍ ଅଭିନନ୍ଦନ ଭାରତୀୟ ବିମାନ ବାହିନୀ କହିଛି ଏହାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ପାକିସ୍ତାନ ହାଜତ୍ର୍ ଫେରିଆସିବାକୁ ଏହା ଅପେକ୍ଷା କରିଛି ସେନାବାହିନୀ ଓ ନୌବାହିନୀର ଅଫିସରମାନଙ୍କ ସହ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ ବିମାନ ବାହିନୀ ଉପ ମୁଖ୍ୟ ଆର୍କେଜି କାପୁର୍ କହିଛନ୍ତି ଆଜି ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିବ ବୋଲି ବିମାନ ବାହିନୀ ଜାଣିବାକୁ ପାଇଛି ସେ କହିଛନ୍ତି ବିମାନ ବାହିନୀ ଏହାକୁ ନେଇ ଖୁସି ବ୍ୟକ୍ତ କରୁଛି ଓ କମାଣ୍ଡର୍କ ଫେରିବାକୁ ଅପେକ୍ଷା କରିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଗତକାଲି ପାକିସ୍ତାନ ନ୍ୟାସନାଲ୍ ଆସେମ୍ବିରେ ଉଦ୍ବୋଧନ ଦେଇ ଶାନ୍ତି ପ୍ରତିଷ୍ଠାର ସଙ୍କେତସ୍ୱର୍ପ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ଭାରତକ୍ ହସ୍ତାନ୍ତର କରିବା ବିଷୟ ଘୋଷଣା କରିଥିଲେ ୟୁଏସ୍ ପାକ୍ ପାକିସ୍ତାନ କାତିସଂଘ ନିରାପତ୍ତା ପରିଷଦକୁ ଦେଇଥିବା ପ୍ରତିଶ୍ରତି ଅନୁସାରେ ସନ୍ତାସବାଦୀମାନଙ୍କ ନିରାପଦ ଆଶ୍ରୟ ଦେବା ବନ୍ଦ୍ କରିବା ଓ ସେମାନଙ୍କୁ ପାର୍ଷି ଯୋଗାଣ ରୋକିବାପାଇଁ ଆମେରିକା ଦୋହରାଇଛି ବିମାନ ବାହିନୀର ପାଇଲଟ୍ ଅଭିନନ୍ଦନଙ୍କୁ ଫେରାଇ ଦେବାପାଇଁ ପାକିସ୍ତାନର ନିଷ୍ପଭିକ୍ ଆମେରିକା ସ୍ୱାଗତ କରିଛି ପାକ୍ ଅଜ୍ହର୍ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶହା ମହଞ୍ମୁଦ୍ କୁରେସି ଜେସେ ମହଞ୍ମଦ ମୁଖ୍ୟ ମସୁଦ ଅଜ୍ହର୍ ପାକିସ୍ତାନରେ ଅଛି ଓ ଅସୁସ୍ଥ ରହିଛି ବୋଲି ସ୍ୱୀକାର କରିଛନ୍ତି ତେବେ ପାକିସ୍ତାନ ସରକାରଙ୍କୁ ପକ୍କା ପ୍ରମାଣ ମିଳିବା ପରେ ଯାଇଁ ତା' ବିର୍ବ୍ଧରେ କାର୍ଯ୍ୟାନ୍ଷାନ ଗ୍ରହଣ କରାଯାଇପାରିବ ଭାରତ ଗତ ବ୍ରଧବାର ଦିନ ଏ ସଂକ୍ରାନ୍ତରେ ପାକିସ୍ତାନକ୍ ଦସ୍ତାବିଜ୍ ଦେଇଥିଲା

ପାକିସ୍ତାନରେ ସନ୍ତାସବାଦୀ ମୌଳିକତାଞ୍ଚା ଥିବାକୁ ପାକିସ୍ତାନ ସରକାର ଓ ସାମରିକ ବାହିନୀ ଅଗ୍ରାହ୍ୟ କରୁଥିବାରୁ ଭାରତ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଆସୁଥିଲା ଏପର୍ଯ୍ୟନ୍ତ ପାକିସ୍ତାନଦ୍ୱାରା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ମସୁଦ୍ ଅଜ୍ହର୍ ଜେସେ ମହମ୍ମଦ ଗୋଷ୍ଠୀର ମୁଖ୍ୟ ଓ ପୁଲ୍ୱାମା ଆକ୍ରମଣ ପାଇଁ ନିଜକ୍ତ ଦାୟୀ କରିଥିଲା ଜାତିସଂଘଦ୍ୱାରା କ୍ରିସେ ମହମ୍ମଦକ୍ ମଧ୍ୟ ବେଆଇନ ଘୋଷଣା କରାଯାଇଛି

ଜେକେ ସିଜ୍ଫାୟାର୍ ଜନ୍ମୁ କାଶ୍ମୀରର ବାରମୁଲା ଜିଲ୍ଲାରେ ଉଡ଼ି ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାରେ ଅବସ୍ଥିତ କମାଲ୍କୋର୍ଟ ଅଞ୍ଚଳରେ ପାକିସ୍ତାନୀ ସୈନ୍ୟମାନେ ଅସ୍ତ୍ରବିରତି ଲଙ୍ଘନ କରିଥିବାର ଖବର ମିଳିଛି ପାକିସ୍ତାନୀ ସୈନ୍ୟମାନେ ସେହି ଅଞ୍ଚଳରେ ଅବସ୍ଥିତ ଭାରତୀୟ ଆଗୁଆ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିବା ପରେ ଭାରତ ପଟରୁ ଏହାର କଡ଼ା ଜବାବ୍ ଦିଆଯାଇଛି

ଆଜି ବଡ଼ି ଭୋରୁ ଦୁଇ ଦେଶର ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ଜେକେ ଏନ୍କାଉଣ୍ଟର୍ ଜମ୍ମୁ କାଶ୍ମୀରର କୁପ୍ୱାଡ଼ା କିଲ୍ଲାରେ ଆଜି ସକାଳେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ନିରାପତ୍ତା ବାହିନୀ ଯବାନମାନେ ସେହି ଅଞ୍ଚଳକୁ ଚାରିଙ୍ଗଟଭ ଘେରାଉ କରି ଖୋକାଖୋଜି ଆରମ୍ଭ କରିବା ସମୟରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା

ଏହି ସଙ୍ଗଠନ ବିଭିନ୍ନ ସନ୍ତାସବାଦୀ ସଙ୍ଗଠନ ସହ ସମ୍ପର୍କ ରଖିଥିବାରୁ ଏହା ଉପରେ ଏହି ନିଷେଧାଜ୍ଞା ଲାଗୁ କରାଯାଇଛି ତାହା ଯୋଗୁଁ ରାଜ୍ୟରେ ଆନ୍ଦୋଳନ ହେବାର ଆଶଙ୍କା କରାଯାଉଛି ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ସେହି ଗୋଷ୍ଠୀକୁ ନିଷେଧ କରାଯାଇ ଏକ ବିଞ୍ଘପ୍ତି ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କାରି କରିଥିଲା ଏହା ପ୍ରର୍ବର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବିଙ୍କପ୍ତିରେ କୁହାଯାଇଛି ଜମାତ୍ ଗୋଷ୍ଠୀ ଉଗ୍ରବାଦ ଓ ସନ୍ତାସବାଦକୁ ସମର୍ଥନ କରୁଥିବାର କେନ୍ଦ୍ର ସରକାର ମତବ୍ୟକ୍ତ କରିଛନ୍ତି

କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତ୍ରୀ ଅର୍ଚ୍ଚଣ ଜେଟ୍ଲୀ କହିଛନ୍ତି ଜନ୍ମ କାଶ୍ରୀର ପାଇଁ ସମ୍ଭିଧାନରେ ଅଣାଯାଇଥିବା ସଂଶୋଧନ ଲାଗୁ କରିବାରେ ଏହା ସହାୟତା କରିବ

ଫଳରେ ଆନ୍ତର୍ଜାତିକ ସୀମା ସଂଲଗୁ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଂରକ୍ଷଣର ସୁବିଧା ମିଳିବ କେନ୍ଦ୍ର କ୍ୟାବିନେଟ୍ର ଆଉ ଏକ ନିଷ୍କଭିରେ ଆଗ୍ରା ଓ କାନ୍ପୁର ମେଟ୍ରୋ ରେଳକୁ ଅନୁମୋଦନ କରିଛି

ସେମାନେ ନିଜ ପାଖରେ ବିସ୍ଫୋରକ ପଦାର୍ଥ ରଖିଥିଲେ

ସିମି କର୍ମୀମାନେ ବେଆଇନଭାବେ ବିସ୍ଫୋରକ ସାମଗ୍ରୀ ରଖି ସେଗୁଡ଼ିକୁ ବ୍ୟବହାର କରୁଥିଲେ ଓ ସନ୍ତାସବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ଅଭିଯୋଗ ରହିଥିଲା

ସେ ମଧ୍ୟ ଏକ ସଡକ ସୁରକ୍ଷା ପାର୍କ ଓ ପରିବହନ ସଂଗ୍ରହାଳୟର ଶୁଭାରମ୍ଭ କରିବେ

ଏହି ସେକ୍କନ ମଦୂରାଇ ଶିବଗଙ୍ଗା ଓ ରାମନାଥପୁରମ୍ ଜିଲ୍ଲା ଦେଇ ଯାଇଛି

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ

ସେ ପ୍ରଜା ଚୈତେନ୍ୟ ସଭା ନାମକ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏଥିପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପ୍ରଧାନମନ୍ତ୍ରୀ ରାଜ୍ୟକୁ ମିଳିଥିବା କେନ୍ଦ୍ରୀୟ ସହାୟତା ବିଷୟରେ କହିବାର ଆଶା କରାଯାଉଛି ଇଡି ସର୍ଚ୍ଚେସ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଆଇସିଆଇସିଆଇ ବ୍ୟାଙ୍କ୍ ଭିଡିଓକନ୍ ରଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍ ର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ଭିଡ଼ିଓକନ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ବେଣୁଗୋପାଳ ଧୁତ୍ଙ୍କ ବାସଭବନରେ ଖାନତଲାସି କରୁଛି ଜଣେ ସରକାର କର୍ମକର୍ତ୍ତା କହିଛନ୍ତି ମୁମ୍ଭାଇ ଓ ଔରଙ୍ଗାବାଦରେ ଏହି ଖାନତଲାସୀ କରାଯାଉଛି

ଗତମାସରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଚନ୍ଦା କୋଚ୍ଚର ତାଙ୍କ ପତି ଦୀପକ୍ ବେଣୁଗୋପାଳ ଓ ଅନ୍ୟମାନଙ୍କ ବିରୁଦ୍ଧରେ କଳାଧନ ଆଇନ ଅନୁସାରେ ଫୌଜଦାରୀ ମାମଲା ରୁଜୁ କରିଥିଲା ଅମିତ୍ ଶାହା କନ୍କ୍ଲେଭ୍ ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାରଙ୍କ ଅଧୀନରେ ଦେଶ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛି ଆଜି ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିମାନ ଆକ୍ରମଣ ପରେ ସୀମା ସେପଟରେ ଯେଉଁମାନେ ସନ୍ତାସବାଦୀକୁ ସମର୍ଥନ କରୁଥିଲେ ଭାରତ ଜବାବ୍ ଦେଇପାରେ ବୋଲି ଜାଣିବାକୁ ପାଇଛନ୍ତି ସେ କହିଛନ୍ତି ସନ୍ତାସବାଦକୁ ସମର୍ଥନ କରିଆସୁଥିବା ପାକିସ୍ତାନର ମୁଖା ଖୋଲିଯାଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣର ନିନ୍ଦା କରିବାର ଥିଲା ବୋଲି ସେ କହିଛନ୍ତି

ଏନ୍ଡିଏ ସରକାରଙ୍କ ଟ୍ରାକ୍ ରେକର୍ଡ଼ ସହ କେହି ସମକକ୍ଷ ନୁହନ୍ତି ବୋଲି ସେ କହିଛନ୍ତି କଂଗ୍ରେସର ତୀବ୍ର ସମାଲୋଚନା କରି ଅମିତ୍ ଶାହା କହିଛନ୍ତି କଂଗ୍ରେସ କେବଳ ଗାନ୍ଧି ପରିବାରର ହିତପାଇଁ କାର୍ଯ୍ୟ କରୁଥିବାବେଳେ ବିଜେପି ଲୋକମାନଙ୍କର ମଙ୍ଗଳ ପାଇଁ କାମ କରୁଛି

ଶ୍ରୀ ପୁତିନ୍ ପୁଲ୍ୱାମା ସନ୍ତାସବାଦୀ ଆକ୍ରମଣ ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ରୁଷ୍ର ଜନସାଧାରଣ ଭାରତ ସହ କାନ୍ଧକ୍ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ପ୍ରତିନ୍ କହିଛନ୍ତି ରୂଷ୍ର ଏହି ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ପୁତିନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆବୁଧାବି ଯୁବରାଜ ତଥା ଯୁଏଇ ସଶସ୍ତ ବାହିନୀର ସୁପ୍ରିମ୍ କମାଣ୍ଡୋ ସେଖ୍ ମହମ୍ମଦ ବିନ୍ କୟେଦ୍ ଅଲ୍ ନାହିୟାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରିଛନ୍ତି